ଏହି ଅବସରରେ ଟ୍ରେନ୍ରେ ଯାତ୍ରା କରୁଥିବା ବରିଷ୍ ନାଗରିକଙ୍କୁ ମୁଖ୍ୟମନ୍ତୀ ଶୁଭକାମନା ଜଶାଇଥିଲେ

ଏହି କ୍ରମରେ ଭୁବନେଶ୍ୱର ସ୍କାର୍ଟସିଟି ଲିମିଟେଡ ବିଏମ୍ଏସ୍ସିଏଲ୍ ଭୁବନେଶ୍ୱର ଉନ୍ଯନ କର୍ତ୍ତପକ୍ଷ ବିଡିଏ ଓ ଭୁବନେଶ୍ୱର ମହାନଗର ନିଗମ ବିଏମ୍ସିର ସମସ୍ତ କର୍ମଚାରୀ ଆକି ସାଇକଲରେ ଓ ଚାଲିଚାଲି ଅଫିସ ଆସିଥିବା ଜଶାପଡିଛି

ସେହିଭଳି ଶ୍ବକ୍ରବାରଦିନ ଅଫିସରେ ଥିବା ସରକାରୀ ଗାଡି ମଧ୍ଧ ବ୍ୟବହାର କରିବାକୁ ବାରଣ କରାଯାଇଛି

ମଙ୍ଗୁମଠ ପରେ ସାନଛତା ମଠରେ ଉଛେଦ କରାଯାଉଛି

ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଙ୍କାନମେଳାକୁ ଉଦ୍ଘାଟନ କରିଥିଲେ

କରତକଳରୁ ଲକ୍ଷାଧିକ ଟଙ୍କାର କାଠ ଏବଂ କରତଯନ୍ତ ଜବତ କରାଯାଇଥିବା ଜଶାପଡିଛି

ତେବେ ଗିରଫ ପୂର୍ବରୁ ଉଭୟ ଧରିଥିବା ବଜ୍ରକାପ୍ତା ଛାଡ଼ିଦେଇଥିବା ଜଣାପଡିଛି

ପୁଲିସ ଘଟଶାସ୍ଚଳରେ ପହଞ୍ ମୃତଦେହ କବତ କରିଛି